ସେହିଭଳି ସମ୍ମକ୍ତ ବୁକର ବିଡ଼ିଓ ମଧ୍ଧ ଏହାର ଅନୁଧାନ କରିବେ

ବର୍ଉମାନ ସେମାନଙ୍କର କଣ୍ଜାକୁ ଟ୍ରେସିଂ ଜାରି ରହିଛି ବୋଲି ସରକାରୀ ଭାବେ କୁହାଯାଇଛି

ରମଜାନ ମୁସଲମାନ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଆଜିଠାର୍ ଆର ହୋଇଛି